ଏଥିସହିତ ପାର୍କ ଖେଳପଡିଆ ସମୁଦ୍ର ବେଳାଭ୍ମି ଓ ହ୍ରଦ ମଧ ବନ୍ଦ ରହିବ

ସେହିପରି ଭାରତରେ ପ୍ରସ୍ତୁତ ଟିକା ସୁରକ୍ଷିତ ଓ ନିରାପଦ

ପ୍ରତିବର୍ଷ ଏହି ଦିନକୁ ରାଜଧାନୀ ଦିବସ ଭାବେ ପାଳନ କରାଯାଏ

ଆକି ଭୁବନେଶ୍ୱର ସାଲିଆ ସାହିର ବସ୍ତିବାସିନ୍ଦାମାନେ ତାଙ୍ଙ ସାକ୍ଷାତ କରିଥିବା ସେ କହିଛନ୍ତି ଏ ଅଂଚଳରେ ବସବାସ କରୁଥିବା ଲୋକଙ୍ଙୁ ସେମାନଙ୍କ ବାସସ୍ଥାନ ପାଇଁ ସ୍ଥାୟୀ ପଟ୍ଟା ଯୋଗାଇଦେବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ଉବ୍ୟ ହେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ସେମାନେ ଇଂରେଜ ପୁଲିସ୍ର ଆକ୍ରୋଶର ଶିକାର ହୋଇ ମାଡି ଖାଇବା ସହ ଜେଲ ଯାଇଥିଲେ